ଦେଶ ଗଠନ ଭଳି ମହତ କାର୍ଯ୍ୟରେ ଗଶମାଧ୍ୟମର ଭ୍ୟମିକାକୁ ସେ ପ୍ରଶଂସା କରିଚ୍ଚନ୍ତି

ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଦେଶର ବୀର ଯବାନ ଓ ସେମାନଙ୍କର ପରିବାରବର୍ଗଙ୍କୁ ଏହି ଅବସରରେ ଅଭିନନ୍ଦନ ଜଣାଇଚ୍ଚନ୍ତି

ରାଷ୍ଟ୍ରପତି ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ଏହି ଅବସରରେ ଦେଶବାସୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି

ପିଏମ୍ ରାଇସିନା ଡାଏଲଗ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ରାଇସିନା କଥାବାର୍ତ୍ତା ଆନ୍ତର୍ଜାତିକ ଓ ଭାଗିଦାରି ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା ପାଇଁ ଏକ ସର୍ବଶ୍ରେଷ୍ଠ ମଞ୍ଚ ଭାବେ ସାବ୍ୟସ୍ତ ହୋଇପାରିଛି ଗତକାଲି ନ୍ତ୍ରଆଦିଲ୍ଲୀରେ ରାଇସିନା କଥାବାର୍ତ୍ତାରେ ଯୋଗଦେଇ ସାରି ଏକ ଟ୍ୱିଟ୍ ବାର୍ତ୍ତାରେ ଶ୍ରୀ ମୋଦି କହିଛନ୍ତି ଭାରତର ବନ୍ଧୁ ରାଷ୍ଟ୍ରଗୁଡ଼ିକର ନେତାମାନଙ୍କୁ ସାକ୍ଷାତ କରିବାର ତାଙ୍କୁ ଏଥିରେ ସୁଯୋଗ ମିଳିଛି ପୂର୍ବରୁ ଭାରତର ଭୂ ରାଜନୈତିକ ଓ ଭୂ ଅର୍ଥନୈତିକ ପ୍ରମୁଖ ଆନ୍ତର୍ଜାତିକ ସମ୍ମିଳନୀ ରାଇସିନା କଥାବାର୍ତ୍ତା ଗତ ସନ୍ଧ୍ୟାରେ ନ୍ତଆଦିଲ୍ଲୀରେ ଆରମ୍ଭ ହୋଇଥିଲା

ଏହି ଅବସରରେ ଉଦ୍ବୋଧନ ଦେଇ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର କହିଛନ୍ତି ଭାରତର ବୈଦେଶିକ ନୀତିରେ ବଡ଼ବଡ଼ ସମସ୍ୟାଗୁଡ଼ିକ ଉପରେ ଆଲୋକପାତ କରିବା ବିଭିନ୍ନ ପକ୍ଷ ସହ ଆଲୋଚନା ମାଧ୍ୟମରେ ବୁଝାମଣାରେ ଉପନୀତ ହେବା ଓ ଆନ୍ତର୍ଜାତିକ ସ୍ତରରେ ଦେଖାଦେଇଥିବା ମତପାର୍ଥକ୍ୟ ଦୂର କରିବାକୁ ଗୁରୁତ୍ୱ ଦିଆଯାଉଛି

ପିଏମ୍ ଇରାନ ଇରାନ ବୈଦେଶିକ ମନ୍ତ୍ରୀ ଜାବାଦ ଜରିଫ୍ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିବେ ଶ୍ରୀ ଜରିଫ୍ ଆଜି ରାଇସିନା କଥାବାର୍ତ୍ତାରେ ଉଦ୍ବୋଧନ ଦେବାର କାର୍ଯ୍ୟସ୍କଚୀ ରହିଛି ଭାରତକୁ ତିନିଦିନ ଗସ୍ତ ପାଇଁ ଗତକାଲି ଆସି ସେ ନ୍ତଆଦିଲ୍ଲୀରେ ପହଞ୍ଚୁଛନ୍ତି ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଶ୍ରୀ ଜରିଫ୍ଙ୍କ ସହ ଆସନ୍ତାକାଲି କଥାବାର୍ତ୍ତା କରିବାର କାର୍ଯ୍ୟସୂଚୀ ରହିଛି ବୈଠକ ସମୟରେ ଉଭୟ ନେତା ଇରାନ ଓ ଆମେରିକା ମଧ୍ୟରେ ବୃଦ୍ଧି ପାଉଥିବା ଉତ୍ତେଜନା ବିଷୟରେ କଥାବାର୍ତ୍ତା କରିବେ ବୋଲି ଆଶା କରାଯାଉଛି ଇରାନ ଓ ଆମେରିକା ମଧ୍ୟରେ ସଂପର୍କରେ ତିକ୍ତତା ଆସିବା ଭଳି ଏକ ସମୟରେ ଏହି କଥାବାର୍ତ୍ତା ହେଉଥିବାରୁ ଏହାକୁ ଅତି ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଛି ଇରାନର ବରିଷ୍ଣ ନେତା ସୋଲେମାନିଙ୍କର ଆମେରିକା ଆକ୍ରମଣରେ ମୃତ୍ୟୁ ଘଟିବା ପରେ ଦୁଇଦେଶ ମଧ୍ୟରେ ଉତ୍ତେଜନା ବହୁମାତ୍ରାରେ ବୃଦ୍ଧି ପାଇଛି ଯେତେଶୀଘ୍ର ସମ୍ଭବ ଉତ୍ତେଜନା ହାସ କରିବା ପାଇଁ ପଦକ୍ଷେପ ଗ୍ରହଣ ପ୍ରତି ଭାରତ ଗୁର୍ତ୍ୱାରୋପ କରିଆସୁଛି

ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟରତ ସଂସ୍ଥାମାନେ ସର୍ବସାଧାରଣଙ୍କୁ ବିଜ୍ଞ ତଥା ଯଥାର୍ଥ ତଥ୍ୟ ଦେବାକୁ ସେ ସେମାନଙ୍କୁ ଆହ୍ୱାନ ଦେଇଛନ୍ତି ତାମିଲ ଭାଷାର ରାଜନୈତିକ ତଥା ବ୍ୟଙ୍ଗ ପତ୍ରିକାର ସୁବର୍ଣ୍ଣଜୟନ୍ତୀ ଉତ୍ସବ ପାଳନ ଅବସରରେ ଏକ ଟେଲିଭିଜନ ବାର୍ତ୍ତାରେ ଶ୍ରୀ ମୋଦି ଏହା କହିଛନ୍ତି ଗତ ରାତିରେ ଚେନ୍ନାଇରେ ସେହି ପତ୍ରିକାର ସୁବର୍ଣ୍ଣଜୟନ୍ତୀ ଉତ୍ସବ ପାଳିତ ହୋଇଛି ପ୍ରଧାନମନ୍ତ୍ରୀ ତାଙ୍କର ବକ୍ତବ୍ୟରେ ବିଭିନ୍ନ ମହତ କାର୍ଯ୍ୟ ପାଇଁ ଗଣମାଧ୍ୟମର ଭ୍ରମିକାକୁ ଭ୍ୟସୀ ପ୍ରଶଂସା କରିଛନ୍ତି ସ୍ପଚ୍ଛତା ଅଭିଯାନ ଓ ପ୍ଲାଷ୍ଟିକ୍ର ବ୍ୟବହାରକୁ କମ୍ କରିବା ପାଇଁ ସଚେତନତା ସୃଷ୍ଟି ଭଳି ମହତ କାର୍ଯ୍ୟକ୍ ଲୋକମାନଙ୍କ ପାଖରେ ପହଞ୍ଚାଇବାରେ ଗଣମାଧ୍ୟମର ଭୂମିକା ଅତୁଳନୀୟ ବୋଲି ଶ୍ରୀ ମୋଦି କହିଛନ୍ତି ଗଣମାଧ୍ୟମ ଏଭଳି କାର୍ଯ୍ୟରେ ଆଗକ୍ତ ସହଯୋଗ ଜାରି ରଖିବାକୁ ସେ ଆଶାବ୍ୟକ୍ତ କରି ଦେଶ ଗଠନରେ ଗଣମାଧ୍ୟମର ଭୂମିକାର ସେ ମଧ୍ୟ ପ୍ରଶଂସା କରିଛନ୍ତି ଭାରତ ଦ୍ରତ ଅଗ୍ରଗତି ହାସଲ କରୁଥିବାର ଉଲ୍ଲେଖ କରି କିଛି ନ୍ୟସ୍ତସ୍ୱାର୍ଥଗୋଷ୍ଠୀ ଏହି ପରିବର୍ତ୍ତନକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ଉପରାଷ୍ଟପତି ଭେଙ୍କିୟାନାଇଡ଼ ତାଙ୍କ ବକ୍ତବ୍ୟରେ ସମସ୍ତ ସମ୍ବାଦ ସରବରାହ ସଂସ୍ଥା ସମ୍ବାଦ ପରିବେଷଣ କ୍ଷେତ୍ରରେ ନୈତିକତାକୁ ଅଗ୍ରାଧିକାର ଦେବାକୁ ଆହ୍ପାନ ଦେଇଛନ୍ତି

ଏକ ଟ୍ପିଟ୍ ବାର୍ତ୍ତାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଭାରତୀୟ ସେନାବାହିନୀକୁ ଦେଶର ଗୌରବ ବୋଲି ବିବେଚନା କରାଯାଏ ଓ ଏହା ଦେଶର ଜାଗ୍ରତ ପ୍ରହରୀ ଭାବେ ଦେଶକୁ ସୁରକ୍ଷା ଦେଇଆସୁଛି ସେ କହିଛନ୍ତି ଭାରତୀୟ ସେନାବାହିନୀର ବଳିଦାନ ଯୋଗୁଁ ଦେଶର ସାର୍ବଭୌମତ୍ୱ ସୁରକ୍ଷିତ ରହିବା ସହିତ ଦେଶ ଗୌରବାନ୍ୱିତ ହୋଇଛି ଓ ଦେଶର ଜନସାଧାରଣ ସୁରକ୍ଷିତ ରହିପାରିଛନ୍ତି ଉପରାଷ୍ଟ୍ରପତି ଭେଙ୍କିୟାନାଇଡୁ ଏକ ଟ୍ୱିଟ୍ ବାର୍ତ୍ତାରେ ଭାରତୀୟ ସେନାବାହିନୀର ବୀର ଯବାନମାନଙ୍କୁ ଅଭିବାଦନ ଜଣାଇଛନ୍ତି

ଶ୍ରୀ ମୋଦି ଭାରତୀୟ ସେନାବାହିନୀର ଚିନାର ବାହିନୀର ଏକ ଭିଡିଓ ଚିତ୍ ଛାଡ଼ିଛନ୍ତି

ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତୀୟ ସେନାବାହିନୀ ଏହାର ସାହସିକତା ଓ ପେଶାଦାରିତା ପାଇଁ ବିଶ୍ୱରେ ଜଣାଶୁଣା ଓ ଏହାର ମାନବୀୟ ଆଭିମୁଖ୍ୟ ପାଇଁ ସର୍ବଦା ସମ୍ମାନର ପାତ୍ର ରହିଆସିଛି ସେ କହିଛନ୍ତି ଲୋକମାନଙ୍କର ଆବଶ୍ୟକତା ସମୟରେ ଭାରତୀୟ ସେନାବାହିନୀ ଆଗକୁ ଆଗେଇ ଆସି ସଂକଟର ଦୂରୀକରଣ ପାଇଁ ଯଥାସ୍ତ୍ରବ ପଦକ୍ଷେପ ଗ୍ରହଣ କରିଛି ଶ୍ରୀ ମୋଦି କହିଛନ୍ତି ଦେଶ ଭାରତୀୟ ସେନାବାହିନୀକୁ ନେଇ ସର୍ବଦା ଗର୍ବ ଅନୁଭବ କରିଆସୁଛି ନର୍ବଣେ ଆର୍ମିଡେ ସେନାବାହିନୀ ମୁଖ୍ୟ ଜେନେରାଲ୍ ମନୋଜ ମୁକୁନ୍ଦ ନର୍ବଣେ କହିଛନ୍ତି ଭାରତୀୟ ସେନାବାହିନୀ ଯେକୌଣସି ବିପଦର ମୁକାବିଲା କରିବାକୁ ସମ୍ପର୍ଣ୍ଣ ସମର୍ଥ

ସନ୍ତାସବାଦକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ସେନାବାହିନୀ ମୁଖ୍ୟ ଦୋହରାଇଛନ୍ତି ସେ କହିଛନ୍ତି ଦେଶର ଉତ୍ତର ପୂର୍ବାଞ୍ଚଳରେ ହିଂସାତ୍ମକ କାର୍ଯ୍ୟକଳାପ ଯଥେଷ୍ଟ ମାତ୍ରାରେ ହ୍ରାସ ପାଇଛି

ସେ ପୁଶି କହିଛନ୍ତି ଦେଶର ପଶ୍ଚିମ ଦିଗରେ ଥିବା ପଡ଼ୋଶୀ ଦେଶୀରୁ କରାଯାଉଥିବା ପରୋକ୍ଷ ଯୁଦ୍ଧକୁ ମଧ୍ୟ ଏହା ଦ୍ୱାରା ରୋକାଯାଇ ପାରିବ

ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଏଥିପାଇଁ ଲୋକମାନେ ନଦୀଗୁଡ଼ିକରେ ପବିତ୍ର ବୁଡ଼ ପକାଉଥିବା ବେଳେ ଅନ୍ୟସ୍ଥାନରେ ଲୋକମାନେ ଭିନ୍ନ ଉପାୟରେ ମକର ସଂକ୍ରାନ୍ତି ପାଳନ କରୁଛନ୍ତି ତାମିଲନାଡୁରେ ମକର ସଂକ୍ରାନ୍ତି ପର୍ବକୁ ଅମଳର ପର୍ବ ପୋଙ୍ଗଲ ଭାବେ ପାଳନ କରାଯାଉଛି ଓଡ଼ିଶାରେ ଆଜି ଧାର୍ମିକ ମନୋଭାବ ଓ ଆନନ୍ଦ ଉଲ୍ଲାସ ସହକାରେ ମକର ସଂକାନ୍ତି ପାଳିତ ହେଉଛି

ରାଷ୍ଟ୍ରପତି ତାଙ୍କର ବାର୍ତ୍ତାରେ କହିଛନ୍ତି ଏହି ପର୍ବଗୁଡ଼ିକ କୃଷକମାନଙ୍କର ଅକ୍ଲାନ୍ତ ପରିଶ୍ରମର ସ୍ୱୀକୃତି ସ୍ୱରୂପ ପାଳନ କରାଯାଉଛି

ଗତମାସରେ ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ୍ ଦ୍ୱାରା ଏକ ଅଭିଯୋଗ ଅଣାଯାଇ ଶ୍ରୀ ଟ୍ରମ୍ପ ତାଙ୍କର ଜଣେ ରାଜନୈତିକ ପ୍ରତିଦୃନ୍ଦିଙ୍କ ବିରୁଦ୍ଧରେ ତଦନ୍ତ ପାଇଁ ୟୁକ୍ରେନ୍ ଉପରେ ଚାପ ପକାଇଥିବାର କୁହାଯାଇଥିଲା ଏହାକୁ ଭିଭିକରି ତାଙ୍କ ବିରୁଦ୍ଧରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇଥିଲା